ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍ରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ

ୟୁରୋପୀୟ ସଂଘ ସାଂସଦମାନେ ଶ୍ରୀନଗର ଗସ୍ତ କରିଛନ୍ତି

ଇଣ୍ଡିଆ ସାଉଦି ଆରବ ଭାରତ ଓ ସାଉଦିଆରବ ତୈଳ ଓ ଗ୍ୟାସ୍ ପୁର୍ନବ୍ୟବହାରକ୍ଷମ ଶକ୍ତି ପ୍ରତିରକ୍ଷା ଓ ବେସାମରିକ ବିମାନ ଚଳାଚଳ ସମେତ ବିଭିନ୍ନ କ୍ଷେତ୍ରରେ ଆଜି ଅନେକ ରାଜିନାମା ସ୍ୱାକ୍ଷର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦୀ ଆରବ ରାଜା ସଲମନ୍ ବିନ ଅବଦୁଲ ଅଜିଜ୍ ଅଲ୍ ସାଉଦ୍ଙ୍କ ମଧ୍ୟରେ ଏବେ ରିୟାଦ୍ରେ ଚାଲିଥିବା କଥାବାର୍ତ୍ତା ଶେଷରେ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହେବ ଶ୍ରୀ ମୋଦୀ ଆଜି ସନ୍ଧ୍ୟାରେ ସାଉଦୀ ଆରବର ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍ର ତୃତୀୟ ଅଧିବେଶନରେ ଉଦ୍ବୋଧନ ଦେବେ ଏହି ସମୟରେ ସେ ଭାରତୀୟ ଅର୍ଥନୀତି ଓ ଏହା ସମ୍ମୁଖୀନ ହେଉଥିବା ଚାଲେଞ୍ଜ ତଥା ଏଠାରେ ଥିବା ସୁବିଧା ସୁଯୋଗଗୁଡ଼ିକ ବିଷୟରେ କହିବେ

ପଣ୍ଟିମ ଏସିଆର ସମସ୍ତ ବିବାଦର ସମାଧାନରେ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ ପ୍ରତି ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ଏ କ୍ଷେତ୍ରରେ ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହ ଅନ୍ୟ ଦେଶର ଆଭ୍ୟନ୍ତରିଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ନୀତି ଗ୍ରହଣ କରିବା ପ୍ରତି ସେ ଜୋର୍ ଦେଇଛନ୍ତି ସେ କହିଛନ୍ତି ପଣ୍ଟିମ ଏସିଆ ଅଞ୍ଚଳର ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ଅଭ୍ରୁତ୍ୟର୍ବ ରହି ଆସିଛି ଓ ଭାରତର ଅଧିକାଂଶ ଲୋକ ସେହି ଦେଶଗୁଡ଼ିକରେ ବସବାସ କରୁଛନ୍ତି ଆରବ ନ୍ୟୁଜ୍କୁ ଏକ ସାକ୍ଷାତକାରରେ ଶ୍ରୀ ମୋଦୀ କହିଛନ୍ତି ପଣ୍ଟିମ ଏସିଆ ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ସବୁ ପକ୍ଷଗୁଡ଼ିକର ଅଂଶଗ୍ରହଣରେ ଏକ କଥାବାର୍ତ୍ତା ପ୍ରକ୍ରିୟା ପ୍ରଯୁଜ୍ୟ ରାଜା ସଲମନ୍ ବିନ୍ ଅବଦୁଲ୍ ଅଜିଜ୍ ଅଲ୍ ସାଉଦ୍ ଓ ଯୁବରାଜ ମହଞ୍ଗଦ ବିନ୍ ସଲମନଙ୍କ ନେତୃତ୍ୱରେ ସାଉଦି ଆରବ ଓ ଭାରତ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ଆହୁରି ମଜବୁତ ହୋଇ ପାରିବ ବୋଲି ଶ୍ରୀ ମୋଦୀ ଦୃଢ଼ ମତ ପୋଷଣ କରିଛନ୍ତି ବିଶ୍ୱ ଅର୍ଥନୀତିର ବିକାଶ ପାଇଁ ତୈଳ ମୂଲ୍ୟ ସ୍ଥିର ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଦର୍ଶାଇ ଭାରତର ଶକ୍ତି ଚାହିଦାର ପ୍ରରଣରେ ସାଉଦି ରାଜାଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ୟବସାୟ ଉପଯୋଗୀ ବାତାବରଣ ସୃଷ୍ଟି ପାଇଁ ଭାରତ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇଛି ଓ ବିଶ୍ୱ ଅଭିବୂଦ୍ଧି ତଥା ଅର୍ଥନୈତିକ ସ୍ଥିରତାରେ ଗୁରୁତ୍ୱପୂର୍୍ଣ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ପିଏମ୍ ଜୋର୍ଡାନ୍ କିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ରିୟାଦରେ ଜୋର୍ଡାନ୍ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି ଦ୍ୱିପକ୍ଷିୟ ସମ୍ପର୍କ ବୂଦ୍ଧି ବିଶେଷ କରି ବାଣିଜ୍ୟ ଓ ପୁଞ୍ଜିନିବେଶ ମାନବ ସମ୍ଭଳ ବିକାଶ ଓ ଲୋକସମ୍ପର୍କ ବୃଦ୍ଧି ଦିଗରେ ଏକାଠି ମିଶି କାର୍ଯ୍ୟ କରିବାକୁ ଦୂଇ ନେତା ଏକମତ ହୋଇଚନ୍ତି ସାଉଦି ଆରବ ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍ରେ ଯୋଗଦେବାକୁ ଜୋର୍ଡାନ୍ ରାଜା ରିୟାଦ୍ରେ ଅଛନ୍ତି ରାଜନାଥ ଜାପାନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଜାପାନ୍ ପ୍ରତିରକ୍ଷା ମନ୍ତ୍ରୀ ତୀରୋ କୋନୋଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ଦ୍ୱିପକ୍ଷିୟ ସମ୍ପର୍କ ଓ ଆଞ୍ଚଳିକ ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି କଥାବାର୍ତ୍ତା ସମୟରେ ଶ୍ରୀ ସିଂହ ଭାରତ ଓ କାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗକ୍ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଜାପାନ୍ ପ୍ରଧାନମନ୍ତୀ ସିଞ୍ଜୋ ଆବେ ଓ ତତ୍କାଳୀନ ପତ୍ରିରକ୍ଷା ମନ୍ତ୍ରୀ ତାକେଶି ଇୱାୟାଙ୍କ ସହ ତାଙ୍କର ହୋଇଥିବା ସଫଳ ବୈଠକ ବିଷୟରେ ଉଲ୍ଲ୍ଜେଖ କରିଛନ୍ତି ଗତମାସରେ ଶ୍ରୀ ସିଂହଙ୍କ ଜାପାନ ଗସ୍ତ ସମୟରେ ଏହି ବୈଠକ ଅନୃଷ୍ଠିତ ହୋଇଥିଲା ଆସନ୍ତା ମାସରେ ବ୍ୟାଙ୍ଗକକ୍ରେ ହେବାକୁ ଥିବା ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ସମୟରେ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ପାଇଁ ସେ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଥିବା ବିଷୟ ତାଙ୍କ ଜଣାଇଛନ୍ତି ଜାପାନରେ ସମ୍ପ୍ରତି ଆସିଥିବା ହାଗିବିସ୍ ଘର୍ଷିବାତ୍ୟା ଯୋଗୁଁ ଧନ ଓ ଜୀବନର ଘଟିଥିବା କ୍ଷତି ପାଇଁ ଶ୍ରୀ ସିଂହ ଦୁଃଖ ପ୍ରକାଶ କରିଛନ୍ତି ଘ୍ରର୍ଷିବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ୍ ଯୋଗାଣ ଓ ସେମାନଙ୍କର ଥଇଥାନ ଦିଗରେ ଜାପାନ୍ ସରକାରଙ୍କ ପଦକ୍ଷେପର ସେ ପ୍ରଶଂସା କରିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ବୋବଡେଙ୍କ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି ଓ ଏହା ପରେ ଆଇନ୍ ମନ୍ତ୍ରଣାଳୟ ତାଙ୍କର ନିଯୁକ୍ତି ସଂକ୍ରାନ୍ତରେ ଏକ ବିଜ୍ଞପ୍ତି କାରି କରିଛି ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ ବୋବଡେଙ୍କ ନାମ ସୁପାରିଶ କରି ଆଇନ୍ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଷ୍ଟିସ୍ ବୋବଡେ ହେଉଛନ୍ତି ସୁପ୍ରିମ୍କୋର୍ଟର ବରିଷତମ ବିଚାରପତି ମହା ଗଭର୍ଣ୍ଣମେଣ୍ଟ ମହାରାଷ୍ଟ୍ରରେ ନୃତନ ସରକାର ଶପଥ ନେବା ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଏ ପର୍ଯ୍ୟନ୍ତ ସହମତି ପ୍ରକାଶ ପାଇପାରି ନାହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ବାସଭବନରେ ସାମ୍ଭାଦିକମାନଙ୍କ ସହ ଏକ ଅଣଆନୁଷ୍ଠାନିକ କଥାବାର୍ତ୍ତା ବେଳେ କହିଛନ୍ତି ଶିବସେନା ସହିତ କ୍ଷମତା ବଙ୍କନ ନେଇ କଥାବାର୍ତ୍ତା ଜାରି ରହିଛି ଏବଂ ବିଜେପି ପକ୍ଷରୁ ଶିବସେନାକୁ ଏ ସଂକ୍ରାନ୍ତ କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ସେ ଏକଥା ମଧ୍ୟ ସ୍ୱଷ୍ଟ କରିଛନ୍ତି ଯେ ଶିବସେନା ପକ୍ଷରୁ ମଧ୍ୟ କୌଣସି ମନ୍ତ୍ରୀପଦ ପାଇଁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ହସ୍ତଗତ ହୋଇନାହିଁ ଏବଂ ଦଳ ପରିସ୍ଥିତିର ଯଥାର୍ଥତା ଆଧାରରେ ସମସ୍ତ ନିଷ୍କଭି ନେବ ସେ ପୁଣିଥରେ କହିଛନ୍ତି ଦଳ କୌଣସି ଟାଳଟୁଳ ନୀତି ଅବଲମ୍ଭନ କରୁନାହିଁ ତେବେ ଏକଥା ସ୍ୱଷ୍ଟ ଯେ ବିଜେପି ନେତୃତ୍ୱରେ ମହାରାଷ୍ଟ୍ରରେ ନ୍ତଆ ସରକାର ଗଠିତ ହେବ

ଏହି ପ୍ରତିନିଧି ଦଳରେ ଇଟାଲୀ ବ୍ରିଟେନ୍ ଫ୍ରାନ୍ସ ଜର୍ମାନୀ ଓ ପୋଲାଣ୍ଡର ସଂସଦ ସଦସ୍ୟମାନେ ଅଛନ୍ତି ଏହି ପାର୍ଲାମେଣ୍ଟ ସଦସ୍ୟମାନେ କାଶ୍ମୀର ଗସ୍ତ ପୂର୍ବରୁ ସେମାନଙ୍କର ଆଭିମୁଖ୍ୟ ପ୍ରକାଶ କରିବା ସହ ସେଠାକାର ବାସ୍ତବ ପରିସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଜାଶିବା ପାଇଁ ଏହି ଗସ୍ତ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ପ୍ରତିନିଧି ଦଳ ଶ୍ରୀନଗରର ବିଭିନ୍ନ ବର୍ଗର ଲୋକମାନଙ୍କୁ ସାକ୍ଷାତ କରିବ ସେଥିମଧ୍ୟରେ ଶ୍ରୀନଗରର ବାଦାମିବାଗ୍ ସ୍ଥିତ ସେନାର ଫିପ୍ଟିନ୍ କର୍ପସ୍ ମୁଖ୍ୟାଳୟଠାରେ ଜାନ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଅଞ୍ଚଳ ସମେତ ରାଜ୍ୟର ମୋଟାମୋଟି ନିରାପତ୍ତା ପରିସ୍ଥିତି ନେଇ ଆଲୋଚନା ଅନ୍ତର୍ଭୁକ୍ତ

ସନ୍ତାସବାଦକୁ ଆଦୌ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ମୋଦି ପ୍ରତିନିଧି ଦଳକୁ କହିଚ୍ଛନ୍ତି

ଉଦ୍ୟୋଗ ସାମାଜିକ ଦାୟିତ୍ୱଶୀଳତା କ୍ଷେତ୍ରରେ ଉଲ୍ଲ୍ଜେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଉଦ୍ୟୋଗ କ୍ଷେତ୍ର ସାମାଜିକ କଲ୍ୟାଣକୁ ଆପଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ପରିବେଷଗତ ଦାୟିତ୍ୱଶୀଳତା ଦ୍ୱାରା କମ୍ପାନୀମାନେ ଲାଭାନ୍ୱିତ ହୋଇପାରିବେ ବୋଲି ସେମାନେ ପ୍ରମାଣିତ କରିପାରିଛନ୍ତି

ରାଷ୍ଟ୍ରପତି କହିଛନ୍ତି ବ୍ୟବସାୟ କ୍ଷେତ୍ରର ବହୁ ବଡ଼ ବଡ଼ ବ୍ୟକ୍ତି ଓ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଅନ୍ୟମାନେ ସେମାନଙ୍କର ସାମାଜିକ ଦାୟିତ୍ୱଶୀଳତାର ସଠିକ୍ ନିର୍ବାହନ କରିଥିଲେ

ଶ୍ରୀ ନାଇଡୁ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସଂସଦୀୟ ପ୍ରତିଷ୍ଠାନଗୁଡ଼ିକୁ ମଜବୁତ କରିବା ବିଷୟବସ୍ତୁ ଉପରେ ପ୍ରଥମ ଅରୁଣ ଜେଟଲୀ ସ୍କାରକୀ ବକ୍ତୁତା ପ୍ରଦାନ ଅବସରରେ ସଂସଦୀୟ ଗଣତନ୍ତ୍ରରେ ଥିବା ବିଭିନ୍ନ ତ୍ରୁଟିବିଚ୍ୟୁତିର ବିସ୍ତୃତ ବିଶ୍ଳେଷଣ କରିଛନ୍ତି ଲୋକ ପ୍ରତିନିଧିମାନେ ସେମାନଙ୍କର ଭୂମିକା ଓ ଦାୟିତ୍ୱବୋଧ ଉପରେ ରହିଥିବା ଚିନ୍ତାଧାରାର ସମୀକ୍ଷା କରି ଏକ ନୃତନ ରାଜନୈତିକ ସଚେତନତା ଆପଶେଇବା ପାଇଁ ଶ୍ରୀ ନାଇଡୁ ଆହ୍ୱାନ ଦେଇଛନ୍ତି

ରାଜ୍ୟସଭାର ଅଧ୍ୟକ୍ଷ ଶ୍ରୀ ନାଇଡ଼ୁ କହିଛନ୍ତି ସଂସଦୀୟ କମିଟିଗୁଡ଼ିକୁ ଫଳପ୍ରଦ ଭାବେ କାର୍ଯ୍ୟକ୍ଷମ କରାଇବା ପାଇଁ ବର୍ତ୍ତମାନର ଏକ ବର୍ଷ ପରିବର୍ତ୍ତେ ଏସବୂର ଅବଧିକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସେ ଲୋକସଭାର ବାଚସ୍ୱତିଙ୍କ ସହିତ ଆଲୋଚନା କରିବେ ବୋଲି ଏହି ଅବସରରେ ପ୍ରକାଶ କରିଛନ୍ତି